ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନେତ୍ତ୍ କ୍ଷେତ୍ରରେ ମହିଳା ଏହି ଅବସରରେ ଆକି ରାଜ୍ୟବ୍ୟାପୀ ବିଭିନୁ କର୍ମଶାଳା ଆୟୋଜିତ ହେଉଛି

ଦଳର ରାଜ୍ୟ ସଭାପତି ସମୀର ମହାତ୍ତିଙ୍କ ଅଧ୍ଧକ୍ଷତାରେ ଅନୁଷ୍ପତ ଏହି କାର୍ଯ୍ୟକାରିଶୀ ବୈଠକ ଆକି ଉଦ୍ଯାପିତ ହେବ